ତେବେ ତାଙ୍କ ମୃତ୍ୟୁ କରୋନା କନିତ ନୁହେଁ ବୋଲି ରାଜ୍ୟ ସରକାର ସ୍କଷ୍ଟ କରିଛନ୍ତି

ଏପରିକି ଜନୈକ ବରିଷ୍ଡ ପ୍ରଶାସନିକ ଅଧିକାରୀ ମଧ୍ଧ କରୋନାରେ ଆକ୍ରାନ୍ନ ହୋଇଛନ୍ତି

ଯୁକ୍ତଦୁଇ କଳା ବାଶିଜ୍ୟ ବିଙ୍କାନ ଓ ଧନ୍ଦାମୂଳକ ବିଷୟରେ ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି